ଝାଡ଼ଖଣ୍ଡ ପୁଲିଂ ଝାଡ଼ଖଣ୍ଡର ଚତ୍ର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆଜି ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି

କୌଣସି ସ୍ଥାନରୁ କୌଣସି ପ୍ରକାରର ଅପ୍ରୀତିକର ଘଟଣା ଘଟିଥିବାର ଖବର ମିଳି ନାହିଁ

ଅଦାଲତ ଭାରତୀୟ ପିଙ୍ଗଳ ଆଇନ୍ ଓ ପୋକ୍ସୋ ଆଇନ୍ ଅଧୀନରେ ସେନେଗରଙ୍କ ବଳାକାର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ସେ ଜଣେ ରାଜନୈତିକ ନେତା ହୋଇ ଜଣେ ଶିଶ୍ରକ୍ତ ବଳାକାର କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ତେବେ ଡିଷ୍ଟ୍ରିକ୍ ଜଜ୍ ଧର୍ମେଶ ଶର୍ମା ସହ ଅଭିଯ୍ରକ୍ତ ଶଶି ସିଂହଙ୍କ ସମସ୍ତ ଅଭିଯୋଗର୍ ମୁକ୍ତ କରିଛନ୍ତି କୋଟି ବୁଧବାର ଦିନ ତାଙ୍କ ବିରୁଦ୍ଧରେ ଦଣ୍ଡ ଘୋଷଣା କରିବେ ଏହି ଅପରାଧରେ ସର୍ବାଧିକ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି

ଉଉରପ୍ରଦେଶର ବାଙ୍ଗରମୌଉର୍ ଚାରିଥର ବିଜେପି ବିଧାୟକ ଥିବା ସେନେଗରଙ୍କ ଗତ ଅଗଷ୍ଟ ମାସରେ ପାର୍ଟିର୍ ବହିଷ୍କାର କରାଯାଇଥିଲା

ଏହି ପୋର୍ଟାଲ୍ରେ ସେଗୁଡ଼ିକର ଯାଞ୍ଚ କରାଯିବ

ମନ୍ତ୍ରୀ କହିଛନ୍ତି ଯେଉଁ ଗତିରେ କାର୍ଯ୍ୟ ଆଗଉଛି ତାହା ଅତ୍ୟନ୍ତ ଉତ୍ସାହଜନକ

ଆର୍ବିଆଇ ରିଜର୍ଭ ବ୍ୟାଙ୍କ୍ ଗଭର୍ଷର ଶକ୍ତିକାନ୍ତ ଦାସ କହିଛନ୍ତି କେନ୍ଦ୍ରୀୟ ବ୍ୟାଙ୍କ୍ ଆଗୁଆ ପଦକ୍ଷେପ ନେଇ ଗତ ଫେବୃୟାରୀ ମାସରୁ ସୁଧହାର କମ୍ କରିବା ଆରମ୍ଭ କରିଦେଇଛି ମୁମ୍ୟାଇରେ ଇଣ୍ଡିଆ ଇକୋନମିକ୍ କନ୍କ୍ଲେଭ୍ରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଗତ ଫେବୃୟାରୀ ମାସ ସୁଦ୍ଧା ରିଜର୍ଭ ବ୍ୟାଙ୍କ୍ ଅର୍ଥନୈତିକ ମନ୍ତରତା ବିଷୟରେ ଜାଣିବାକୁ ପାଇଥିଲା ଓ ସେବେଠାରୁ ସୁଧହାର କମ୍ କରାଯାଇ ଆସୁଛି

ବୁଧବାର ଦିନ ଜିଏସ୍ଟି ପରିଷଦ ବୈଠକ ବସିବାର ଦୁଇ ଦିନ ପୂର୍ବରୁ ଏହି ପଦକ୍ଷେପ ନିଆଯାଇଛି ରାଜସ୍ୱ ବୃଦ୍ଧି ପାଇଁ ଏଥିରେ ଆଲୋଚନା ହେବାର ଆଶା କରାଯାଉଛି ମେଟ୍ରୋ କ୍ଲୋଜ୍ ଜାମିଆ ମିଲିଆ ଇସଲାମିଆ ପଟେଲ ଚୌକ୍ ସେଣ୍ଟ୍ରାଲ୍ ସେକ୍ରେଟେରିଏଟ୍ ଉଦ୍ୟୋଗ ଭବନ ଲୋକକଲ୍ୟାଣ ମାର୍ଗ ଓ ଜନ୍ପଥ୍ ମେଟ୍ରୋ ରେଳଷ୍ଟେସନ୍ଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ବନ୍ଦ କରିଦିଆଯାଇଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ କହିଛି ଦିଲ୍ଲୀ ପୁଲିସ୍ର ପରାମର୍ଶ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି ଦିଲ୍ଲୀ ମେଟ୍ରୋ ଟ୍ରେନ୍ଗୁଡ଼ିକ ଜାମିଆ ମିଲିଆ ଇସଲାମିଆ ପଟେଲ ଚୌକ୍ ଓ ଉଦ୍ୟୋଗ ଭବନଠାରେ ରହିବ ନାହିଁ କିନ୍ତୁ ଯାତ୍ରୀମାନେ ସେକ୍ଷ୍ଟ୍ରାଲ୍ ସେକେଟେରୀଏଟ୍ ମେଟ୍ରୋ ଷ୍ଟେସନ୍ଠାରେ ସେମାନଙ୍କର ଗନ୍ତବ୍ୟ ସ୍ଥଳୀ ପାଇଁ ଟ୍ରେନ୍ ବଦଳାଇ ପାରିବେ ଏସ୍ସି ସିଟିଜେନ୍ସିପ୍ ସଂଶୋଧୂତ ନାଗରିକ ଆଇନକୁ ବିରୋଧ କରି ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ ଓ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସେମାନଙ୍କ ଉପରେ ପୋଲିସ୍ ଅ ୍ୟାଚାରକୁ ବିରୋଧ କରି କରାଯାଇଥିବା ଆବେଦନଗୁଡ଼ିକର ଆସନ୍ତାକାଲି ସୁପ୍ରିମକୋର୍ଟ ଶୁଣାଶି କରିବେ ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ବିକ୍ଷୋଭ ପ୍ରଦର୍ଶନ ସମୟରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ଓ ଦଙ୍ଗା ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ପ୍ରଧାନବିଚାରପତି କହିଛନ୍ତି ଏଭଳି ଘଟଣାମାନ ଯେତେଶୀଘ୍ର ସମ୍ଭବ ବନ୍ଦ ହେବା ଉଚିତ ଓକିଲମାନଙ୍କର ଏକ ଗୋଷ୍ଠୀ ଛାତ୍ରଛାତ୍ରୀମାନଙ୍କ ବିରୁଦ୍ଧରେ ହୋଇଥିବା ହିଂସାତ୍ମକ କାର୍ଯ୍ୟକୁ ସୁପ୍ରିମକୋର୍ଟ ତାଙ୍କ ନିଜ ପକ୍ଷରୁ ବିଚାରକୁ ନେବାପାଇଁ ଅଦାଲତରେ ନିବେଦନ କରିଛନ୍ତି ଖଣ୍ଡପୀଠରେ କଷ୍ଟିସ୍ ବିଆର୍ ଗବାଇ ଓ ସ୍ୱର୍ଯ୍ୟକାନ୍ତ ମଧ୍ୟ ସଦସ୍ୟ ଅଛନ୍ତି ଓକିଲମାନେ ସେମାନଙ୍କର ପିଟିସନ ଦାୟ କରିବାକୁ ଖଣ୍ଡପୀଠ ସେମାନଙ୍କୁ ନିର୍ଦ୍ଦେଶ ଦେଇ ଆସନ୍ତାକାଲି ଏହାର ଶୁଣାଣି କରାଯିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ପିଏମ୍ ସିଟିଜେନସିପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ନାଗରିକ ସଂଶୋଧନ ଆଇନ୍କୁ ନେଇ କରାଯାଉଥିବା ହିଂସାତ୍କକ ବିକ୍ଷୋଭ ପ୍ରଦର୍ଶନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ କାର୍ଯ୍ୟ କିଛି ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିତର୍କ ଆଲୋଚନା ଓ ଅସନ୍ତୋଷ ବ୍ୟକ୍ତ କରିବା ଏକ ଗଣତନ୍ତ୍ରର ଅବିଚ୍ଛେଦ୍ୟ ଅଙ୍ଗ କିନ୍ତୁ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା କିମ୍ବା ସର୍ବସାଧାରଣତଃ ଶାନ୍ତି ଭଙ୍ଗ କରିବା ଉଚିତ୍ ନୁହେଁ

ଦିଲ୍ଲୀ ପୁଲିସ୍ ଜାମିଆ ଦିଲ୍ଲୀ ପୁଲିସ୍ କହିଛି ଗତକାଲି କାମିଆ ମିଲିଆ ଇସଲାମିଆ ହିଂସା ଘଟଣାରେ ପୁଲିସ୍ ଯଥାସମ୍ଭବ ସଂଯମ ରକ୍ଷା କରିଛି

ଶ୍ରୀ ରାନ୍ଧୱା କହିଛନ୍ତି ମୋଟ୍ ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତ କରିବ ଏହି ଘଟଣାରେ କୌଣସି ଗୁଳି ଚାଳନା କରାଯାଇ ନାହିଁ କିମ୍ବା କାହାରି ପ୍ରାଣହାନୀ ଘଟି ନାହିଁ ବୋଲି ସେ ସ୍ୱଷ୍ଟିକରଣ ଦେଇଛନ୍ତି ଏସ୍ସି ସିଏଏ ନାଗରିକ ସଂଶୋଧନ ଆଇନ୍ର ସାୟିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି କଂଗ୍ରେସ ପାର୍ଟି ଓ ତ୍ରିପୁରା ମହାରାଜା ପ୍ରଦ୍ୟୋତ କିଶୋର ଦେବ ବର୍ମନ କରିଥିବା ଆବେଦନଗୁଡ଼ିକର ବୁଧବାର ଦିନ ଶୁଣାଶି କରିବାକୁ ସୁପ୍ରିମ୍କୋର୍ଟ ରାଜି ହୋଇଛନ୍ତି ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ଅନ୍ୟ ପଡ଼ିରହିଥିବା ଆବଦେନଗୁଡ଼ିକ ସହ ଏହି ଆବେଦନଗୁଡ଼ିକର ଶୁଣାଣି କରାଯିବ ବରିଷ୍ଠ ଓକିଲ ଅଭିଶେକ ମନୁ ସିଂଘଭି ଏହି ଦୁଇ ଆବେଦନର ଜରୁରିକାଳୀନ ଶୁଣାଣି ପାଇଁ ଅନୁରୋଧ କରି ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍ ଦ୍ୱାରା ଦାଏର କରାଯାଇଥିବା ଆବେଦନର ମଧ୍ୟ ଏଗୁଡ଼ିକ ସହ ଶୁଣାଣି କରାଯିବାକୁ କୋର୍ଟରେ ନିବେଦନ କରିଛନ୍ତି ସୀତାରମଣ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ଆର୍ଥିକ କ୍ଷେତ୍ର ଓ ପ୍ରଞ୍ଜିବଜାରର ପ୍ରତିନିଧିମାନଙ୍କ ସହ ଦ୍ୱିତୀୟ ପ୍ରାକ୍ ବଜେଟ୍ ଆଲୋଚନା କରିଛନ୍ତି

ଅର୍ଥମନ୍ତ୍ରୀ ଆସନ୍ତାବର୍ଷ ଫେବୃୟାରୀ ପହିଲା ଦିନ ପାର୍ଲାମେଷ୍ଟରେ ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରିବାର ଅନୁମାନ କରାଯାଉଛି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଅର୍ଥସଚିବ ଅର୍ଥନୈତିକ ବ୍ୟାପାର ସଚିବ ରାଜସ୍ୱ ସଚିବ ମ୍ରଖ୍ୟ ଅର୍ଥନୈତିକ ଉପଦେଷ୍ଟା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଚେୟାରମ୍ୟାନ୍ ଓ କେନ୍ଦ୍ରୀୟ ପରୋକ୍ଷ ଟିକସ ଚେୟାରମ୍ୟାନ୍ ଏହି ବୈଠକରେ ଯୋଗଦେଇଥିଲେ

ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ଶହୀଦ୍ ଯବାନମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସେ ଭାରତୀୟ ସୈନ୍ୟମାନଙ୍କର ସାହସ ଓ ବୀରତ୍ୱକୁ ପ୍ରଣୀପାତ କରୁଛନ୍ତି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତକୁ ବିଭିନ୍ନ ପରିସ୍ଥିତିରେ ସୁରକ୍ଷା ଦେଇ ଆସୁଥିବା ସଶସ୍ତ ବାହିନୀ ପାଇଁ ଦେଶ ଗର୍ବ ଅନୁଭବ କରେ